ଶ୍ରୀମନ୍ଦିରରେ ପ୍ରସ୍ତୁତି କାର୍ଯ୍ୟ ଶେଷ

ଉପରାଷ୍ଟ୍ରପତି କହିଛନ୍ତି ଡାକ୍ତରୀ ପାଠପଢୁଥିବା ଛାତ୍ରଛାତ୍ରୀମାନେ ଗ୍ରାମାଞ୍ଞଳରେ ବସବାସ କରୁଥିବା ସାଧାରଶ ଲୋକଙ୍କ ସ୍ୱାସ୍ସ୍ୟସେବା ଦିଗରେ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ

ଯୋଗାଇଦେବ

ଏହି ଅବସରରେ କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ପୂର୍ବତନ ପ୍ରଧାନମନ୍ତୀ ଅଟଳବିହାରୀ ବାଜପେୟୀଙ୍କ ଓଡ଼ିଶା ପ୍ରତି ଥିବା ଅତୁଳନୀୟ ଅବଦାନକୁ ସ୍କରଶ କରିଥିଲେ

ଏହି ଅବସରରେ ସ୍କାନୀୟ ଜନସାଧାରଣଙ୍କ ସମେତ ନେତା ଓ ପ୍ରଶାସକ ଉପସ୍କିତ ଥିଲେ

ଏହି ଯୋଜନା ଅଧିନରେ ମାଟ୍ରିକ ଫେଲ ହୋଇଥିବା ବା ତାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଆଗ୍ରହୀ ଯୁବକ ଯୁବତୀଙ୍କୁ ବିଭିନ୍ନ ଧନାମୂଳକ କାର୍ଯ୍ୟର ତାଲିମ ପ୍ରଦାନ କରାଯାଇଥାଏ

ଗ୍ରାମାଞ୍ଞଳରେ ପାନୀୟଜଳ ଭିଭିଭିମି ନିର୍ମାଣ ପାଇଁ ବର୍ଷକୁ ଅତି କମ୍ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତୀ କହିଛନ୍ତି

ପୂର୍ବରୁ ଏହି ଦାୟିତ୍ୱରେ ଥିବା ଦେବାଶିଷ ମହାନ୍ତିଙ୍କୁ ଜାତୀୟ କୁନିୟର ଦଳର ଚୟନକର୍ଉା ଭାବେ ନିଯୁକ୍ତି ପାଇଛନ୍ତି

ଆସନ୍ତା ଦୂଇଦିନ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ